କୋଭିଡ୍ ନାଇଷ୍ଟି ମ୍ରକାବିଲାରେ ଭାରତୟ ଔଷଧ ଶିଚ୍ଚର ଅବଦାନକ୍ ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ପ୍ରଶଂସା କରିଛନ୍ତି

ପିଏମ୍ କୋଶି ମେଗା ବ୍ରିଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଶି ନଦୀ ଉପରେ ନିର୍ମିତ ଐତିହାସିକ ବୂହତ୍ କୋଶି ରେଳ ମହାସେତୁକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିବେ

ଏହି ଅବସରରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପସ୍ଥିତ ରହିବେ

ଦେଶରେ କୋଭିଡ୍ ନାଇଷ୍ଟିନ୍ କଟକଣା ଜାରି ରହିଥିବାବେଳେ ଏହି ବ୍ରିକ୍ର ନିର୍ମାଣ ଶେଷ କରାଯାଇପାରିଛି ଏହାର ନିର୍ମାଣରେ ପ୍ରବାସୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇଥିଲା

ଏହି ନୂତନ ରେଳ ବ୍ରିକ୍ ସ୍ଥାନରେ ବହୁ ପୂର୍ବରୁ ଏକ ରେଳ ସେତୁ ଥିଲା

କୋଶି ନଦୀର ଗଭୀରତା ଓ ପ୍ରବଳ ଜଳସ୍ରୋତ ଯୋଗୁଁ ପୁଣି ଏକ ନୃତନ ସେତୁ ନିର୍ମାଣ ପାଇଁ ବହୁ ବର୍ଷ ଲାଗିଗଲା ଆଜି ପ୍ରଧାନମନ୍ତ୍ରୀ ଏହି ସେତୁର ଲୋକାର୍ପଣ ପରେ ସୁପାଉଲ୍ ଷ୍ଟେସନ୍ରୁ ଏକ ଡିଏମ୍ୟୁ ଟ୍ରେନ୍ର ଶୁଭାରମ୍ଭ କରିବେ ଏହି ଟ୍ରେନ୍ଟି ସହର୍ଷ ଆଦାମ୍ପୁର କୁଫା ସେକ୍ୱନ ମଧ୍ୟରେ ଚଳାଚଳ କରିବ

ରାଜନାଥ ଏଲ୍ଏସି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଚୀନ୍ ସହିତ ସୀମା ବିବାଦକୁ ଏକ ନ୍ୟାୟୋଚିତ ତଥା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଭାରତ ପ୍ରତିଶ୍ରତିବଦ୍ଧ ତେବେ ଭାରତ ଯେକୌଣସି ବିପଦର ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି ଶ୍ରୀ ସିଂହ କହିଛନ୍ତି ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ପୂର୍ବ ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚୀନ୍ ଚାହୁଁଛି ମାତ୍ର ଭାରତ କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ଗ୍ରହଣ କରିପାରିବ ନାହିଁ ଗତକାଲି ରାଜ୍ୟସଭାରେ ଲଦାଖ୍ ଅଞ୍ଚଳସ୍ଥିତ ସୀମା ନିକଟ ସ୍ଥିତି ସମ୍ପର୍କରେ ନିଜର ବକ୍ତବ୍ୟ ରଖି ପ୍ରତିରକ୍ଷା ମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ସୀମାରେ ଚୀନ୍ କାର୍ଯ୍ୟକଳାପକୁ ଦୂଷ୍ଟିରେ ରଖି ଆମ ସୈନ୍ୟମାନେ ସଂଯମ ବଜାୟ ରଖିଥିଲେ ମଧ୍ୟ ଦେଶର ଅଖିଷ୍ଠତା ରକ୍ଷା କରିବା କ୍ଷେତ୍ରରେ ନିଜର ବୀରତ୍ନ ପ୍ରଦର୍ଶନ କରିଛନ୍ତି ସୀମାରେ ଚୀନ୍ର କାର୍ଯ୍ୟକଳାପ ଦୁଇ ଦେଶ ମଧ୍ୟରେ ହୋଇଥିବା ବିଭିନ୍ନ ଦ୍ୱିପାକ୍ଷିକ ରାଜିନାମାର ବିରୁଦ୍ଧାଚରଣ କରୁଛି

ସେହିପରି ସୀମାରେ ସୈନ୍ୟସଂଖ୍ୟା ବୃଦ୍ଧି କରିବା ଲାଗି ସେଠାରେ ଚୀନ ଅଧିକ ଭିଭିଭିମି ନିର୍ମାଣ କରିଛି ବୋଲି ଶ୍ରୀ ସିଂହ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସୀମା ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ବଜେଟ୍ରେ ଦ୍ୱିଗୁଣ ଅର୍ଥ ବରାଦ କରିଛନ୍ତି

ସୀମା ବିବାଦ ଏକ କଟିଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଉଭୟ ଭାରତ ଓ ଚୀନ ଦ୍ୱିପକ୍ଷୀୟ ସମ୍ପର୍କ ଲାଗି ଶାନ୍ତି ଅପରିହାର୍ଯ୍ୟ ବୋଲି ମତ ଦେଇଛନ୍ତି

ହର୍ସିମ୍ରତ୍ ବାଦଲ ଅକାଳୀ ଦଳରୁ ସଂସଦକୁ ନିର୍ବାଚିତ ହୋଇଥିଲେ ସେ ତାଙ୍କର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇ ଦେଇଛନ୍ତି

ସେ ଟ୍ୱିଟ୍ ବାର୍ତ୍ତାରେ ନିଜର ଶୋକ ବ୍ୟକ୍ତ କରି କହିଛନ୍ତି ସ୍ୱର୍ଗତ ଗସ୍ତି ସମାଜସେବା ଓ ତୃଣମୂଳ ସ୍ତରରେ ବିଜେପିକୁ ମଜବୁତ୍ କରିବା ଦିଗରେ ତାଙ୍କର କାର୍ଯ୍ୟପାଇଁ ସ୍କରଣୀୟ ହୋଇ ରହିବେ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି

ନମ୍ରନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ଦେଶରେ ନମ୍ରନା ପରୀକ୍ଷା ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନ କରାଯାଉଛି

କୋଭିଡ୍ ସଦାନନ୍ଦ ଗୌଡ଼ା କୋଭିଡ୍ ମହାମାରୀ ସମୟରେ ଭାରତୟ ଔଷଧ ଶିଳ୍ପର ଅବଦାନକୁ ରସାୟନ ଓ ସାର ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡ଼ା ପ୍ରଶଂସା କରିଛନ୍ତି ଏଥିଲାଗି ଭାରତୀୟ ଔଷଧୀୟ ଶିଳ୍ପ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଏହି ମହାମାରୀର ଟୀକା ବାହାର କରିବ ବୋଲି ସେ ଆଶବ୍ୟକ୍ତ କରିଛନ୍ତି ଔଷଧ ସମ୍ପର୍କିତ ଏକ ଓ୍ୱେବିନାର୍ରେ ଉଦ୍ବୋଦନ ଦେବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ଗୌଡ଼ା କହିଛନ୍ତି ପିପିଇ କିଟ୍ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ରାଷ୍ଟ୍ର

ଶ୍ରୀ ଗୌଡ଼ା କହିଛନ୍ତି ମେଡିକାଲ୍ ଉପକରଣକୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକାଶ କ୍ଷମତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ ଏହାଦ୍ୱାରା ସ୍ୱଚ୍ଚ ମୂଲ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ତେଣୁ ଭାରତ ଏ ଦିଗରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି

ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ମହାମାରୀକ୍ଷନିତ ସ୍ଥିତି ଓ ସେଥିରୁ ସୃଷ୍ଟ ବିଶ୍ୱସ୍ତରୀୟ ସମସ୍ୟା ଏକ ଜାତୀୟ ତଥା ବିଶ୍ୱ ଏକ୍ୟବଦ୍ଧତାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କର୍ତ୍ଥି

ଭାରତ ନିକର ପୂର୍ବ ଖ୍ୟାତି ଅନୁଯାୟୀ ସ୍ୱକ୍ଷ ମୂଲ୍ୟରେ ଉନ୍ନତ ମାନର ଦ୍ରବ୍ୟ ଉତ୍ପାଦନ କରିବା କ୍ଷେତ୍ରରେ 'ମେକ୍ ଇନ୍ ଇଣ୍ଡିଆ' ମାଧ୍ୟମରେ ବିଶ୍ୱ ସମୁଦାୟ ଲାଗି ଉତ୍ପାଦ ପ୍ରସ୍ତୁତ କରିବାର ପ୍ରଚେଷ୍ଟା ଜାରି ରଖିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଚ୍ଛନ୍ତି ଜିତେନ୍ଦ୍ର ସିଂହ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି କରୋନା ପରବର୍ତ୍ତୀ ସମୟରେ ଅର୍ଥ ବ୍ୟବସ୍ଥାର ପୁନରୁହ୍ରାନ ଲାଗି ଦେଶର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଏକ ବିରାଟ ସୁଯୋଗ ରହିଛି ଆକାଶବାଣୀ ସହ କଥାବାର୍ଭାବେଳେ ସେ ଏହି ସୂଚନା ଦେଇ କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପର୍ଯ୍ୟଟନ ହସ୍ତତ୍ତ୍ୱ କୁଟୀର ଶିଳ୍ପ ଓ ବାଉଁଶ ଶିଳ୍ପ ଭଳି ଅନେକ କ୍ଷେତ୍ରରେ ଅସୀମିତ ସାମାର୍ଥ୍ୟ ରହିଛି

ଏହି ବିଶ୍ୱବ୍ୟାପୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ସମସ୍ତ ଦେଶକୂ ଏକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୂ ହେବ ସେ ଦୃଷ୍ଟିଗ୍ର ଚଳିତବର୍ଷର ସାଧାରଣ ପରିଷଦ ଅଧିବେଶନ ଅନ୍ୟ ଅଧିବେଶନଗ୍ରଡ଼ିକ ଭଳି ହେବ ନାହିଁ ଜାତିସଂଘ ମୁଖ୍ୟ କହିଛନ୍ତି ବର୍ତ୍ତମାନ ବିଶ୍ୱପାଇଁ ଶସ୍ତା ଓ ସହଜରେ ଉପଲହ୍ଧ ପ୍ରତିଷେଧକର ସବୁଠୁ ବେଶି ଆବଶ୍ୟକତା ଦେଖା ଦେଇଛି

ଏହା ପରିବର୍ଭେ ସେମାନଙ୍କର ରେକର୍ଡ ହୋଇଥିବା ବାର୍ତ୍ତାକୁ ଅଧିବେଶନରେ ଶୁଣାଇ ଦିଆଯିବ ସେବା ସପ୍ତାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶରେ ଅନେକ କଲ୍ୟାଣମ୍ବଳକ କାର୍ଯ୍ୟ କରାଯାଉଛି ଏଥିପାଇଁ ବିଜେପି ପକ୍ଷର୍ ଗତକାଳିଠାରୁ ସେବା ସପ୍ତାହ ପାଳନ କରାଯାଉଛି ସେବା ସପ୍ତାହ ପାଳନ ସମୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସାନିଟେସନ୍ ପ୍ୟାଡ୍ ବଙ୍କନ ହ୍ବିଲ୍ ଚେୟାର୍ ବର୍ଷନ ଓ ଆହୁରି ଅନେକ ସମାଜସେବା କାର୍ଯ୍ୟ କରାଯିବ ବିଜେପି ସଭାପତି ଜେପି ନଡ୍ଡା ଗତକାଳି ନୂଆଦିଲ୍ଲୀର ଚାନ୍ଦିନୀ ଚୌକ୍ଠାରେ ଅନେକ କଲ୍ୟାଣମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି